ଏହି ପରୀକ୍ଷା ବେଳେ ଡିଆର୍ଡିଓର ବୈଙ୍କାନିକମାନେ ଉପସ୍ଥିତ ରହି କ୍ଷେପଣାସ୍ତର ଗତିବିଧି ଅନୁଧ୍ଧାନ କରିଥିଲେ

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଇଲେକ୍ଟ୍ରୋନିକ୍ସ ଗୃହ ଉପକରଣ ଆଦି ବିଭିନ୍ନ ଷଲ୍ ଏଠାରେ ସ୍ଚାନ ପାଇବ ଏହା ବାଦ୍ ସ୍ୱୟଂସହାୟକ ଗୋଷୀ ଏମ୍ଏସ୍ଏମ୍ଇ ସହ ଅଟୋ ଏକ୍ପୋ ମଧ୍ଧ ଆୟୋଜନ କରାଯିବ

ଟଙ୍କା ଧାର ଉଧାରକୁ କେନ୍ଦ୍ କରି ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଚନା ମିଳିଛି ଗୁଳିକାଣ୍ଡ ଘଟାଇଥିବା ଅଜିତ ଜେନା ନାମକ ବ୍ୟକ୍ତି ଫେରାର୍ ହୋଇଯାଇଥିବା ଜଶାପଡିଛି ଘଟଣାସ୍ସୁଳର୍ ଏକ ଖୋକା ଜବତ ହୋଇଛି